କୋଭିଡ୍ କେୟାର ସେଣ୍ଟର ଦିଲ୍ଲୀରେ କୋଭିଡ୍ ନାଇଷ୍ଟିନ୍ ମୁକାବିଲାରେ ବିରାଟ ସମର୍ଥନ ସ୍ୱର୍ପ ଇଣ୍ଡୋ ତିବତୀୟାନ ବର୍ଡର ପୋଲିସ ଆଇଟିବିପି ଛତରପୁର ସ୍ଥିତ ରାଧାସ୍ୱାମୀ ସତ୍ସଙ୍ଗ ବ୍ୟାସଠାରେ ସର୍ଦ୍ଦାର ପଟେଲ କୋଭିଡ୍ କେୟାର ସେକ୍ଷରକ୍ କାର୍ଯ୍ୟକ୍ଷମ କରିଛି

ଆଇଟିବିପି ପକ୍ଷରୁ ଏହି କେନ୍ଦ୍ରରେ ନିରାପତ୍ତା ଅଭ୍ୟର୍ଥନା କଲସେଣ୍ଟର ନର୍ସିଂ ଷ୍ଟେସନ କମାଣ୍ଡ କଣ୍ଟ୍ରୋଲ ଷ୍ଟୋର ଓ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ସମେତ ପର୍ଯ୍ୟାପ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ଆଇଟିବିପି ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଶସ୍ତ ପ୍ରଲିସ ବାହିନୀର ଏକ ହଜାରରରୁ ଉର୍ଦ୍ଧ୍ୱ ଡାକ୍ତର ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି କେନ୍ଦ୍ରର ସୁଗମ ପରିଚାଳନା ପାଇଁ ମୁତୟନ କରାଯାଇଛି

ପଟେଲ୍ କୋଭିଡ୍ ହସ୍କିଟାଲ୍ ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଗତକାଲି ନୂଆଦିଲ୍ଲୀର ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ କୋଭିଡ୍ ହସ୍କିଟାଲ୍ ପରିଦର୍ଶନ କରିଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହିତ ରାଷ୍ଟ୍ରମନ୍ତ୍ରୀ ଜି କିଶନ୍ ରେଡ୍ଗୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେକରିୱାଲ୍ ମଧ୍ୟ ଏହି ହସ୍କିଟାଲ୍ ପରିଦର୍ଶନ କରିଥିଲେ ଏହି ହସ୍କିଟାଲ୍ରେ ଉପଲବ୍ଧ ସୁବିଧାଗୁଡ଼ିକୁ ଦେଥି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସନ୍ତୋଷ ପ୍ରକାଶ କରିଥିଲେ ଖୁବ୍ କମ୍ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରିଥିବାରୁ ସେ ସମସ୍ତ ଅଂଶୀଦାରଙ୍କର ପ୍ରଶଂସା କରିଛନ୍ତି

ଦେଶରେ ମହାମାରୀ ବ୍ୟାପିବା ଆରମ୍ଭଠାର୍ତ ଗତକାଲି ପର୍ଯ୍ୟନ୍ତ ଏହା ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ

ଅମରନାଥ ଯାତ୍ରା ଚଳିତ ବର୍ଷ ଅମରନାଥ ଯାତ୍ରାପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ସବ୍ କମିଟି ବୈଠକ ଜନ୍ମୁଠାରେ ମୁଖ୍ୟ ଶାସନ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ପରିସ୍ଥିତିରେ ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ଗଠିତ ରାଜ୍ୟ କାର୍ଯ୍ୟକାରୀ କମିଟି ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକାର ସେ ସମୀକ୍ଷା କରିଛନ୍ତି ଏହି ମାର୍ଗଦର୍ଶିକା ଅନୁଯାୟୀ ଜନ୍ମୁ କାଶ୍ମୀରକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କର ଆର୍ଟି ପିସିଆର୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ସମସ୍ତଙ୍କ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା ସହ କ୍ୱାରେଣ୍ଟାଇନ୍ରେ ରଖାଯିବାପାଇଁ ବ୍ୟବସ୍ଥା କରାଯାଇଛି ନମୁନା ପରୀକ୍ଷଣ ନେଗେଟିଭ୍ ଆସିଲେ ତାଙ୍କୁ ଯାତ୍ରାପାଇଁ ଅନୁମତି ପ୍ରଦାନ କରାଯିବ ଯାତ୍ରୀମାନଙ୍କ ପାଇଁ ଗଠନ କରାଯାଇଥିବା କ୍ୟାମ୍ପଗୁଡ଼ିକୁ ବର୍ତ୍ତମାନ ପାଇଁ କୋଭିଡ୍ ନାଇଷ୍ଟିନ୍ କେନ୍ଦ୍ର ଭାବେ ବ୍ୟବହାର କରାଯିବ ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି ଚଳିତ ବର୍ଷର ଯାତ୍ରାକୁ କଟକଣା ମଧ୍ୟରେ କରାଯିବା ସହ କୋଭିଡ୍ ନାଇଷ୍ଟିନ୍ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇ ଦେବାଲାଗି ଜନ୍ମୁ କାଶ୍ମୀର ସରକାର ପଦକ୍ଷେପ ନେଉଛନ୍ତି ଆବଶ୍ୟକ ଔଷଧ ପିପିଇ ଏବଂ ମାସ୍କ ତଥା ସ୍କିପିଙ୍ଗ୍ ବ୍ୟାଗ୍ ମହକୁଦ କରି ରଖାଯାଇଛି ବାଲ୍ଟାଲ୍ ରାସ୍ତାରେ ଦୁଇଟି ହସ୍ୱିଟାଲ୍କୁ କୋଭିଡ୍ ନାଇଷ୍ଟିନ୍ ଚିକିତ୍ସା ପାଇଁ ପ୍ରସ୍ତୁତ କରି ରଖାଯାଇଛି ପ୍ରତ୍ୟେକ ବିଭାଗ ସେମାନଙ୍କର କାର୍ଯ୍ୟକୁ ତଦାରଖ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି

ମୁଖ୍ୟ ଶାସନ ସଚିବ ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି ଚଳିତ ବର୍ଷର ବାବା ଅମରନାଥ ଆରତି ଦୂରଦର୍ଶନ ମାଧ୍ୟମରେ ସିଧା ପ୍ରସାରଣ କରାଯିବ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି ସୁରକ୍ଷା ତଥା ଆପତ୍କାଳୀନ ସେବା ଯୋଗାଇ ଦେବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ସୁବ୍ରମଣ୍ୟମ୍ ସଚନା ଦେଇଛନ୍ତି ସିବିଏସ୍ଇ ଫେସ୍ବୁକ୍ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସିବିଏସ୍ଇ ଫେସ୍ବୃକ୍ ସହ ମିଳିତ ଭାବେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଃଶ୍ରଳ୍କ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିବ ପ୍ରଥମ ପର୍ଯ୍ୟାୟରେ ସିବିଏସ୍ଇ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ଏହି ତାଲିମ୍ କାର୍ଯ୍ୟକ୍ରମ ଡିକିଟାଲ୍ ମାଧ୍ୟମରେ ପ୍ରଦାନ କରିବେ

ସଫଳତାର ସହ ତାଲିମ୍ ଶେଷ କରିଥିବା ପ୍ରତ୍ୟେକଙ୍କ ସିବିଏସ୍ଇ ଏବଂ ଫେସ୍ବୃକ୍ ତରଫର୍ଚ ଇ ସାର୍ଟିଫିକେଟ୍ ପ୍ରଦାନ କରାଯିବ

ଏଥିରେ ଅଂଶଗ୍ରହଣ କରିବା ଲାଗି ପ୍ରତ୍ୟେକ ସ୍କଲ୍ ଅନ୍ଲାଇନ୍ ମାଧ୍ୟମରେ ସେମାନଙ୍କର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରିବେ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏହି କାର୍ଯ୍ୟକ୍ରମ ଲାଗି ସିବିଏସ୍ଇକୁ ପ୍ରଶଂସା କରିଛନ୍ତି

ସେଥିପାଇଁ ଡାଟା ସଂଗ୍ରହ ପାଇଁ ଏହା ଅଧିକ ଗୁରୁତ୍ୱ ବହନ କରେ

ଏହି ଦୁଇ ଚୀନ୍ ସଂସ୍ଥାଙ୍କ ବିରୋଧରେ ଷଡଯନ୍ତ୍ର ବେଆଇନ ଅର୍ଥ କାରବାର ଓ ଠକେଇ ଅଭିଯୋଗମାନ ରହିଛି ବ୍ୟବସାୟ ମହାସଂଘ ପକ୍ଷରୁ ଏ ନେଇ 'ଭାରତୀୟ ସାମାନ୍ ହମାରା ଅଭିମାନ୍' ନାମରେ ଏକ ରାଷ୍ଟ୍ରବ୍ୟାପୀ ଅଭିଯାନ ଆରମ୍ଭ କରାଯାଇଛି ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଜାରି ବିବାଦ ପୂଷ୍ପଭୂମିରେ ଚୀନ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡିକୁ ବାସନ୍ଦ କରିବା ପାଇଁ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଉଛି

ଗତକାଲି ଅପରାହ୍କରେ ଏହି ଦୁର୍ଘଟଣା ଘଟିଛି

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି

ଅଗ୍ନିକାଣ୍ଡର କାରଣ ନେଇ ପୁଲିସ୍ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିଛନ୍ତି ଦୁର୍ଘଟଣା ନେଇ ତଦନ୍ତ ଜାରି ରହିଛି ବୋଲି ଗାଜିଆବାଦ ପୁଲିସ୍ ସ୍ଟଚନା ଦେଇଛି

ଏହି ରାଜ୍ୟଗୁଡ଼ିକ ହେଲା ରାଜସ୍ଥାନ ମଧ୍ୟପ୍ରଦେଶ ପଞ୍ଜାବ ଗୁଜୁରାଟ ଉତ୍ତର ପ୍ରଦେଶ ମହାରାଷ୍ଟ୍ର ଛତିଶଗଡ଼ ହରିୟାଣା ଏବଂ ବିହାର କୃଷି ମନ୍ତ୍ରଣାଳୟ କହିଛି ପଙ୍ଗପାଳ ଯୋଗୁଁ ଗୁଜୁରାଟ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଛତିଶଗଡ଼ ବିହାର ଏବଂ ହରିୟାଣାର ଫସଲଗୁଡ଼ିକର ବିଶେଷ କ୍ଷତି ହୋଇ ନାହିଁ ତେବେ ରାଜସ୍ଥାନର କେତୋଟି ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ହୋଇଛି ମନ୍ତ୍ରଣାଳୟ କହିଛି ରାଜସ୍ଥାନର ଜୈସାଲ୍ମେର ବାର୍ମର୍ ବିକାନେର୍ ଯୋଧପୁର ନାଗପୁର ଦଉସା ଭରତପୁର ଏବଂ ଉତ୍ତର ପ୍ରଦେଶର ଝାନ୍ସୀ ଓ ମହୋବା କିଲ୍ଲାରେ ଏହି ପଙ୍ଗପାଳ ଦଳ ସକ୍ରିୟ ରହିଛନ୍ତି

ସେମାନଙ୍କଦ୍ୱାରା ମେସିନ୍ କରିଆରେ ଫସଲଗୁଡ଼ିକରେ କୀଟନାଶକ ସିଞ୍ଚନ କରାଯାଉଛି

ମନ୍ତ୍ରଣାଳୟ କହିଛି ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଭାରତ ଏକମାତ୍ର ଦେଶ ଯିଏ କି ଡ୍ରୋନ୍ର ବ୍ୟବହାର କର୍ତ୍ଥିଛି କୋଭିଡ ନାଇଣ୍ଟିନ୍ ଭ୍ୟାକ୍ସିନ୍ କରୋନା ଭୂତାଣୁ ମହାମାରୀର ପରିସମାପ୍ତି ପାଇଁ ବିଶ୍ୱସ୍ତରରେ ଚାଲିଥିବା ପ୍ରତିଷେଧକ ଟୀକା ବିକାଶ ଦୌଡରେ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭାରତୀୟ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟୀକା ସାମିଲ ହୋଇଛି